ମୋଦୀ ଚାଇନା ଚୀନରେ କ୍ଷୀପ୍ର ଗତିରେ କାୟାବିସ୍ତାର କରିଥିବା କରୋନା ଭୂତାଶ୍ରକ୍ ପ୍ରତିହତ କରିବା ପାଇଁ ଭାରତ ଚୀନକ୍ତ ସମସ୍ତ ପ୍ରକାର ସହାୟତା ଯୋଗାଇଦେବ ଚୀନର ଲୋକମାନେ କରୋନା ଭୂତାଣ୍ର ଦ୍ୱାରା ବହୃ ଭାବରେ ଆକ୍ରାନ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଏକ ପତ୍ର ଲେଖି ଏହାକୁ ଏକ ଦୂର୍ଭାଗ୍ୟଜନକ ପରିସ୍ଥିତି ବୋଲି କହିଛନ୍ତି ହୁବେଇ ଅଞ୍ଚଳରେ ବସବାସ କରୁଥିବା ଭାରତୀୟମାନଙ୍କୁ ଚୀନ ସହାୟତାରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ପ୍ରଶଂସା କରିଛନ୍ତି ଭୟାବହ କରୋନା ଭ୍ତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଏହି ଭୂତାଣୁର ତ୍ୱରିତ ମୁକାବିଲା ନିମନ୍ତେ ଭାରତ ଚୀନ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ଶ୍ରୀମୋଦି କହିଛନ୍ତି ତେବେ ଚୀନର ହ୍ରବେଇ ଅଞ୍ଚଳରେ ବସବାସ କର୍ରଥିବା ଭାରତୀୟମାନଙ୍କୁ ସେ ଦେଶର ସହାୟତାରେ ଭାରତ ଅଣାଯାଇଥିବାର୍ ଶ୍ରୀ ମୋଦି ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି

ହଂକଂ ଏବଂ ଚୀନରୁ ଆସୁଥିବା ସମସ୍ତ ବିମାନ ସହିତ ସିଙ୍ଗାପୁର ଏବଂ ଥାଇଲାଣ୍ଡରୁ ଆସୁଥିବା ସମସ୍ତ ବିମାନ ଯାତ୍ରୀଙ୍କ ଉପରେ ସମ୍ପୂର୍ଣ୍ଣ ଦୃଷ୍ଟି ରଖାଯାଇଛି

କରୋନା ଭତାଣୁର ମୁକାବିଲା କରିବା ପାଇଁ ରାଜ୍ୟଗୁଡିକ ସହିତ ଅନ୍ୟାନ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦିଆଯାଇଛି ବୋଲି ଗୃହମନ୍ତ୍ରଣାଳୟ ପକ୍ଷରୁ ସ୍ଚଚନା ଦିଆଯାଇଛି

ଏ ନେଇ ପରିସ୍ଥିତିର ଯୁଦ୍ଧକାଳୀନ ଭିତିରେ ମ୍ରକାବିଲା କରାଯାଉଛି ତେବେ ଯେକୌଣସି ପ୍ରକାର ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତ ରାଜ୍ୟଗୁଡିକ ସେମାନଙ୍କର ର୍ୟାପିଡ ରେସପନ୍ ଦଳକୁ ସଜାଗ ଜଣାପଡିବ ସୀତାରମଣ କୋଲକାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସରକାର ପ୍ରଧାନମନ୍ତ୍ରୀଙ୍କର ନ୍ନତନ ଭାରତ ଭିଜନକୁ ସାକାର କରିବା ପାଇଁ ଅଂଶୀଦାର ଓ ଶିକ୍ଷାପତିମାନଙ୍କ ସହ କଥାବାର୍ତ୍ତା ଜ ଜାରୀ ରଖିବେ

ସେ କହିଛନ୍ତି ଉଦ୍ୟୋକ୍ତା ମାନଙ୍କ ସହ ଏବଂ ଡିଜିଟାଲ ଇଞ୍ଜିଆ ଗଠନର ବିକାଶ ହେଲେ ନ୍ନତନ ଭାରତର ଭିଜନ ସଫଳତା ଲାଭ କରିବ ମନ୍ତ୍ରୀ କହିଛନ୍ତି ସୁପ୍ରଶାସନ ସହିତ ସହଜ ବ୍ୟବସାୟ କରିବା ଦିଗରେ ସରକାର ଉଦ୍ୟମ କାରି ରଖିବେ

ଏଥିପାଇଁ ଜନସାଧାରଣ ସେମାନଙ୍କର ମତାମତ ଜଣାଇବାପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଟୁଇଟ କରି ଆମନ୍ତ୍ରଣ କରିଛନ୍ତି

ତା' ଛଡ଼ା 'ନମୋ ଆପ୍ ଓପନ୍ ଫୋରମ୍' କିମ୍ବା 'ଅନ ମାଇଁ ଗଭ୍'ରେ ମଧ୍ୟ ସେମାନେ ନିଜର ମତାମତ ଦେଇପାରିବେ

ଏହା ସହିତ ଏହି କାର୍ଯ୍ୟକ୍ରମ ଲୋକମାନଙ୍କ ମଧ୍ୟରେ ଦେଶର ବିବିଧତା ମଧ୍ୟରେ ଏକତାର ଏକ ନିଆରା ଉତ୍ସବ ଏହି କାର୍ଯ୍ୟକ୍ରମ ଦ୍ୱାରା ଦେଶର ଲୋକମାନଙ୍କ ମଧ୍ୟରେ ପାରମ୍ପରିକ ଆବେଗ ସୃଷ୍ଟି କରିପାରିବ

ପାକିସ୍ତାନ ପକ୍ଷର୍ତ ଅସ୍ତ୍ରବିରତି ଲଂଘନ ହେଲେ ଏହି ବଙ୍କର ଗ୍ରଡିକରେ ସାଧାରଣ ଲୋକେ ଆଶ୍ରୟ ନେଇପାରିବେ ଉତ୍ତର କାଶ୍ମୀରର କୁପୱାଡା ଓ ବାରମୁଲ୍ଲା କିଲ୍ଲାରେ ଏହି ବଙ୍କରଗୁଡିକ ନିର୍ମାଣ ହେବ ନିୟନ୍ତ୍ରଣ ରେଖା ନିକଟରେ ଏହି ଜିଲ୍ଲାଗୁଡିକର ଅବସ୍ଥିତି ଥିବାରୁ ଏହି ବଙ୍କର ନିର୍ମାଣ ଆବଶ୍ୟକତା ରହିଛି କାଶ୍ୱୀର ଡିଭିଜନର କମିଶନର ବସୀର ଅହମ୍ମଦ ଖାଁ କହିଛନ୍ତି ସୀମା ପାରିରୁ ଗୁଳିଗୋଳା ବର୍ଷଣ ହେତୁ ଏହି ଅଞ୍ଚଳରେ ବଙ୍କର ନିର୍ମାଣ କରାଯିବ

ପୂର୍ବରୁ ବାନ୍ଦିପୁରା କିଲ୍ଲା ପାଇଁ ବଙ୍କର ନିର୍ମାଣ ମଞ୍ଜୁରୀ ମିଳିଥିଲା

ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଣର କିଛି ବିଚ୍ଛିନ୍ନତାବାଦୀ ମାନଙ୍କ ଦ୍ୱାରା ସେଠାରେ ଗଣ୍ଡଗୋଳ ସୃଷ୍ଟି ସହ ଆଇନ ଶ୍ଚଙ୍ଗଳା ଭଙ୍ଗ ପାଇଁ ମଧ୍ୟ ଲୋକମାନଙ୍କୁ ପ୍ରବର୍ତ୍ତା ଯାଉଛି ବୋଲି ଜନୈକ ପୋଲିସ ମୁଖପାତ୍ର କହିଛନ୍ତି

ଭିପିପିଏମ୍ ପରମେଶ୍ୱରନ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶିଷ୍ଟ ଚିନ୍ତକ ଏବଂ ବିବେକାନନ୍ଦ କେନ୍ଦ୍ର ସଭାପତି ପି ପରମେଶ୍ରନ୍ଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି ଏକ ଟୁଇଟ୍ ମାଧ୍ୟରେ ଶ୍ରୀ ନାଇଡୁ କହିଛନ୍ତି ଶ୍ରୀ ପରମେଶ୍ୱରନ୍ ଏକ ଧାରାରେ ଜଣେ ବିଶିଷ୍ଟ ଲେଖକ ଗବେଷକ ଏବଂ ଭାରତୀୟ ଚିନ୍ତାଧାରାକୁ ନେଇ ଜଣେ ଦାର୍ଶନିକ ଥିଲେ ସେ କହିଛନ୍ତି ବିବେକାନନ୍ଦ କେନ୍ଦ୍ର ଓ ଭାରତୀୟ ବିଚାରକେନ୍ଦ୍ର ପ୍ରତିଷ୍ଠା କରି ସେ ସମାଜକୁ ଅନେକ ମୂଲ୍ୟବାନ ଅବଦାନ କରିଛନ୍ତି

ପରିବେଶର ସୁରକ୍ଷା ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଉହବର ଆୟୋଜନ କରାଯାଇଛି ରାଜ୍ୟରେ ପରିବେଶ ପର୍ଯ୍ୟଟନକୁ ପ୍ରୋହାହନ ଦେବା ସହିତ ଗୋଷ୍ଠାଳିଆ ଜାତିର ପକ୍ଷୀମାନଙ୍କ ଉପରେ ଜନସଚେତନତା ସୃଷ୍ଟି ସହ ପକ୍ଷୀ ଓ ପ୍ରକୃତିପ୍ରେମୀଙ୍କୁ ମଧ୍ୟ ଉତ୍ସାହିତ କରିବ ବୋଲି ଉତ୍ସବକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ବିପୁବ କୁମାର ଦେବ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିଭଳି ଉହବର ଆୟୋଜନ ଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କର ଜୀବିକା ଅର୍ଜନର ପରିସର ବ୍ୟାପକ ହେବା ସହ ପର୍ଯ୍ୟଟନ ପରିବହନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ

ପ୍ରଥମ ପର୍ଯ୍ୟାୟରେ ଆଇଟିବିପି ଦଳର ମହନ୍ମଦ ଇସ୍ମାଇଲ ପ୍ରଥମ ଗୋଲସ୍କୋର କରିଥିଲେ